ପ୍ ଚତୂର୍ଥ ପର୍ଯ୍ୟାୟ ନିର୍ବାଚନ ଆଉ ମାତ୍ର କେତେ ଘକ୍କା ବାକି ଥିବାବେଳେ ଆକି ଏଥିରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କର ସମ୍ମତ୍ତି ଓ ଅପରାଧକ ମାମଲାର ତାଲିକା ପ୍ରକାଶ ପାଇଛି

ଓଡ଼ିଶାରେ ଏହାର କୌଣସି ପ୍ରଭାବ ନ ରହିଥିଲେ ମଧ୍ଧ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ସ୍ୱତନ୍ତ ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି